ଏଥିସହ ରବିବାର ଦିନ ମଧ୍ଘ ଅଧିବେଶନ ଚାଲିବ ବୋଲି ବିଙ୍କପ୍ତିରେ ଉଲ୍ଲେଖ ରହିଛି କ୍ୟାବନେଟ୍ ବୈଠକ ରାକ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଶ୍ଣ ବୈଠକ ଆକି ପୂର୍ବାହ୍ନରେ ଅନୁଷ୍ଟିତ ହେବ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ପିଂ ମାଧ୍ଧମରେ ଏହି ବୈଠକରେ ଅଧ୍ଧକ୍ଷତା କରିବେ

ଆସନ୍ତା ମୌସୁମୀ ଅଧିବେଶନ ପୂର୍ବରୁ ଏହି ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ

ଏଥିପାଇଁ ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ଧ କରୋନା ସ୍ଚିତିକୁ ଦୃଷ୍କିରେ ରଖି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା